ଗତକାଲି ଭୁବନେଶ୍ୱରଠାରେ ବିଶ୍ୱବ୍ୟାଙ୍କର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତୀଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି ରାକ୍ୟର ବିକାଶ ପ୍ରକ୍ରିୟାରେ ସ୍ୱୟଂସହାୟକ ଗୋଷୀଗୁଡ଼ିକର ଭାଗିଦାରିତା ଦାରିଦ୍ର୍ୟ ଦୂରୀକରଣ ଏବଂ ଉଉମ ପ୍ରଶାସନିକ ବ୍ୟବସ୍ରା କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପଗୁଡ଼ିକ ଉପରେ ମୁଖ୍ୟମନ୍ତୀ ଆଲୋକପାତ କରିଥିଲେ

ଲଘୁ ଖଶିଜଦ୍ରବ୍ୟର ଚିହ୍ଟ ତଥା ତାହାର ବିନିଯୋଗ ନେଇ ଏହି ନିର୍ଦ୍ଦେଶାଳୟ ଖସଡ଼ା ପ୍ରସ୍ତତ କରିବ

ବାଲି ଗୋଡ଼ି ମୋରମ ପଥର ଆଦି ଲଘ୍ର ଖଶିଜଗ୍ରଡ଼ିକ ଏହି ନିର୍ଦ୍ଦେଶାଳୟ ଅଧୀନକ୍ ଆସିବ ବୋଲି ଜଶାପଡ଼ିଛି

ଦୀର୍ଘଦିନ ଧରି ଅଳିଆ ଆବର୍ଜନା ଟ୍ରାନ୍ଜିଟି ପଏକ୍କରେ ଜମାହୋଇ ରହିଛି ଯାହା ପରିବେଶ ପ୍ରତି ବିପଦ ସୃଷ୍ କରୁଛି ବୋଲି ଅଭିଯୋଗ ହେଉଛି